ଜନସାଧାରଣ ଏଥିରେ ସହଯୋଗ କରିବା ପାଇଁ ଭଞ୍ଚନଗର ଅତିରିକ୍ତ କିଲ୍ଲାପାଳ ଟ୍ଟ୍ କରି ଅନୁରୋଧ କରିଛନ୍ତି ଏହି କରୋନା ମହାମାରୀ ସମୟରେ ଜନସାଧାରଶ ଘରେ ରୁହନ୍ତୁ ଓ ସୁସ୍ଚ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି

ଏହା ମଧ୍ଧ ଆକାଶବାଶୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟିମିଂ ହେବ

କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଶୀ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରିବ

ମାଧ୍ଧମିକ ଶିକ୍ଷା ବୋର୍ଡ଼ର ସଭାପତି ରାମାଶିଷ୍ ହାଜ୍ରା ଆମ କଟକ ସମ୍ଭାଦଦାତାଙ୍କୁ ଦେଇଥିବା ସୂଚନା ଅନୁସାରେ ଇତିମଧ୍ଧରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଶେଷ ହୋଇଛି ଫଳ ପ୍ରକାଶନ ପାଇଁ ଆନ୍ତଷଙିକ କାର୍ଯ୍ୟ ମଧ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଠଛି